ସେ କହିଛନ୍ତି ଜଳଶକ୍ତି ଅଭିଯାନ ଜନ ଭାଗିଦାରୀରୁ ଆଗକୁ ବଡ଼ିଛି

ସେ କହିଛନ୍ତି ହିଂସା କୌଶସି ସମସ୍ୟା ସମାଧାନର ପଥ ନୁହେଁ

ଭୁବନେଶ୍ୱର ଏବଂ ଝାରସୁଗୁଡ଼ା ବିମାନ ବନରରେ ଏହି ଭାଇରସ୍ ଆକ୍ରାନ୍ଡ ବ୍ୟକ୍ତିଙ୍କୁ ଚିହ୍ଚଟ ଏବଂ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାଲାଗି ସ୍ୱତନ୍ତ ବ୍ୟବସ୍ଥା କରାଯାଇଛି

ସେଠାରେ ଏକ ସଂଗ୍ରହାଳୟ ନିର୍ମାଣ କରାଯିବ ବୋଲି ଶ୍ରୀ ପାଣ୍ଡିଆନ୍ ସୂଚନା ଦେଇଛନ୍ତି

ତେବେ ସେମାନଙ୍କର ଥଇଥାନ ପାଇଁ ସମସ୍ତ ପ୍ରକାର ବ୍ୟବସ୍ରା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି

ଭୁବନେଶ୍ୱର ଆଞଳିକ ପାଶିପାଗ କେନ୍ଦ୍ରରୁ ମିଳିଥିବା ସ୍ଚନା ଅନ୍ଯାୟୀ ଆଜି ପାଗ ମୁଖ୍ୟତଃ ଶୁଖ୍ଲା ରହିବ

ସେଗୁଡ଼ିକ ହେଲା ଅନୁଗୁଳ ସୁବର୍ଷପୁର ଝାରସୁଗୁଡ଼ା ଦେବଗଡ଼ ଏବଂ ବଲାଙ୍ଗିର